ଆସନ୍ତାକାଲି ମୁଖ୍ୟମନ୍ତୀ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ଓ ରାଷ୍ପତି ରାମନାଥ କୋବିନ୍ଦଙ୍କୁ ସାଷାତ କରିବାର କାର୍ଯ୍ୟକ୍ରମ ରହିଛି

କଂଗ୍ରେସ ବୈଠକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତଥ୍ୟ ଅନୁସନ୍ଧାନ କମିଟିର ଅଧ୍ଯକ୍ଷ ତଥା ବରିଷ କଂଗ୍ରେସ ନେତା ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତ ନିର୍ବାଚନରେ ଦଳର ପରାଜୟର ବିଭିନ୍ଦ ଦିଗ ଉପରେ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଷିତ ହୋଇଯାଇଛି

ପ୍ରତ୍ୟେକ ସବ୍ କମିଟିରେ ଜଣେ ଆବାହକ ରହିଥିବା ବେଳେ ଦୂଇଜଶ ସଦସ୍ୟ ରହିଛନ୍ତି

ଏହାକୁ ନେଇ ରାଜ୍ୟ ଡିପ୍ଲୋମା ଇଞିନିୟର ସର୍ଭିସ୍ ସଂଘ ପକ୍ଷର୍ ଆନ୍ଦୋଳନ ପାଇଁ କୁହାଯାଇଛି ସଂଘର ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀଧର ବାରିକ କହିଛନ୍ତି ବିଧାୟକଙ୍କୁ ଗିରଫ କରା ନଗଲେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘର ବୈଠକରେ ନିଷ୍ବତ୍ତି ହୋଇଛି